ଏଶିକି ମାସ୍କ ନ ପିନ୍ଧିରେ ମିଳିବନି ପେଟ୍ରୋଲ୍

ତେଣୁ ଏହି ପରିପ୍ରେକ୍ଷୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଆୟ ଉପରେ ମଧ୍ଧ ଏହାର ପ୍ରଭାବ ପଡ଼ିଛି

ଗତକାଲି ହାଇକୋର୍ଟ ଦେଇଥିବା ରାୟର ପୁନଃବିଚାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍ଭୋକେଟ୍ ଜେନେରାଲ୍ ଓ ଅତିରିକ୍ତ ଆଡ୍ଭୋକେଟ୍ ଜେନେରାଲ୍ ଡିକେ ମହାନ୍ତି ଆବେଦନ କରିଥିଲେ

ତେଶୁ ପେଟ୍ରୋଲ ପମ୍ମକୁ ଗାଡ଼ିରେ ପେଟ୍ରୋଲ ପକାଇବା ପାଇଁ ଯିବା ସମୟରେ ମାସ୍କ ପିନ୍ଧି ଯିବାକୁ ପଡିବ ଯେଉଁ ମାନେ ମାସ୍କ ନ ପିନ୍ଧି ଆସିବେ ସେମାନଙ୍କୁ ପେଟ୍ରୋଲ ଦିଆ ଯିବ ନାହିଁ

ସେମାନେ ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳର ବୋଲି କୁହାଯାଉଛି

ମାସ୍କ ବ୍ୟବହାର କରି ଏହି ସମ୍ଭାବନାକୁ କମ୍ କରାଯାଇପାରିବ

ଅନ୍ୟପକ୍ଷରେ ପଣ୍ଟିମ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ଧମ ଧରଶର ବର୍ଷା ହୋଇଯାଇଛି